ଏହି କ୍ରମରେ ଗତକାଲି ରାତିରେ ପିଙ୍ଗଲନ୍ଠାରେ ଆତଙ୍ଙବାଦୀଙ୍ଙ ସହ ଭାରତୀୟ ସେନାର ଏନ୍କାଉକ୍କର ହୋଇଥିଲା

ଏହି ଦୁଇ ଆତଙ୍ବାଦୀ ହେଲେ ଗାଜି ରସିଦ୍ ଓ କାମ୍ରାନ୍

ପରେ ସେନାବାହିନୀ ସେହି ଘରକୁ ଘେରିଯାଇଥିଲେ

ଏହି ଅପରେସନ୍ ଗତକାଲି ରାତିଠାରୁ ଆକି ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା

ସକାଳୁ ସକ୍ଷ୍ୟା ପର୍ଯ୍ୟନ୍ତ ରାକ୍ୟର ବିଭିନ୍ ସ୍ଚାନରେ ଦୋକାନ ବଜାର ଏବଂ ପେଟ୍ରୋଲ୍ ପମ୍ମ୍ ବନ୍ଦ୍ ରହିଥିଲା

ଗାଡ଼ି ମଟର ଚାଲିବା ସହିତ ଅଫିସ୍ କୋର୍ଟ କାର୍ଯ୍ୟ ବ୍ୟାଙ୍କ୍ ଖୋଲା ରହିଥିଲା

ଅନ୍ୟପକ୍ଷରେ ଭଦ୍ରକ ସୁନ୍ଦରଗଡ଼ ବଲାଙ୍ଗିର ମାଲକାନଗିରି ସମ୍ୟଲପୁର ଜିଲ୍ଲାରେ ମଧ ଏହି ବନ୍ଦ୍ପାଳନ କରାଯାଉଥିଲା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

ବାହାରୁ କିମ୍ବା ସହର ଭିତରର ଯେକୌଣସି ବ୍ୟକ୍ତି ଏହି ବସ୍ ସେବା ପାଇବା ସହ ଏହି ଦୁଇ ବ୍ୟକ୍ତିଙ୍କର ଉତ୍ତର ଆଚରଣ ସେହି ସେବାକୁ ନେଇ ଏହାର ସ୍ଚନା ସୃଷି ହୋଇଥାଏ ବୋଲି ସେ କହିଛନ୍ତି

କେନ୍ଦ୍ରାପଡ଼ା କିଲ୍ଲାପାଳ ଦାଶରଥୀ ଶତପଥୀ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି

ଜିଲ୍ଲାପାଳ ପଟାମୁଖାଇ ପୌରାଅଳର ବକ୍ତାରପୁର ଗ୍ରାମରେ ଭୋଟର ସଂଯୋଗୀକରଣ ଶିବିର ପରିଦର୍ଶନ କରି ଅଧ୍ ଭୋଟରମାନଙ୍କର ନାମ କିପରି ଏହି ତାଲିକାରେ ସାମିଲ୍ ହେବ ସେଥପାଇଁ ଶିବିର ପରିଚାଳନା କରୁଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହାଦ୍ୱାରା ଚାକିରି ଖୋକୁଥିବା ଯୁବବର୍ଗ ଉପକୃତ ହୋଇପାରିବେ

ଏହି ପୋର୍ଟାଲ୍ରେ ନାମ ପଞୀକରଣ କରିବା ଓ ଚାକିରି ଖୋଜିବାରେ ଯୁବବର୍ଗଙ୍କୁ କୌଶସି ଦେୟ ଦେବାକୁ ପଡ଼ିବ ନାହି